ଲିଡ୍ ବିହାର ଇଲେକସନ୍ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ବିହାର ଇଲେକସନ୍ ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆକ୍ରୃଷ୍ଟ କରିବା ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି

ସେ କହିଛନ୍ତି ନୀତିଶ କୁମାରଙ୍କ ନେତୃତ୍ୱ ସରକାର ଲୋକମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ ଦିଗରେ ସମ୍ପର୍ଣ୍ଣ ବିଫଳ ହୋଇଛନ୍ତି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ସଭାପତି ଉପେନ୍ଦ୍ର କୁଶଓ୍ୱାହା ମୋତିହାରି ଓ ଝାଂଝରପୁର ଠାରେ ରୋଡ୍ ଶୋ ଓ ସାଧାରଣ ସଭାମାନ କରିଛନ୍ତି

ଜନଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ କଟିହାର ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁର୍ନୀତିରେ ଲିପ୍ତ ଥିବାର ସେ ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କର ସମସ୍ୟାର ସମାଧାନ ଦିଗରେ ବିଫଳ ହୋଇଛନ୍ତି ବରିଷ୍ଣ କଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବ ଚମ୍ପାରନ୍ ଜିଲ୍ଲାର ବାଲ୍ଦ୍ରିକୀ ନଗରଠାରେ ମହାମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରୁଛନ୍ତି ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏନ୍ଡିଏ ସରକାର କୃଷମାନଙ୍କୁ ଯେଉଁ ପ୍ରତିଶ୍ରତି ଦେଇଥିଲେ ତାହା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ସେ କହିଛନ୍ତି ସମ୍ପ୍ରତି ଲାଗୁ କରାଯାଇଥିବା କୃଷି ସମ୍ବନ୍ଧୀୟ ତିନୋଟି ଆଇନ୍କୁ ନେଇ କୃଷକମାନେ କ୍ଷୁହ୍ ହୋଇଛନ୍ତି ଓ ଏଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି ଏହି ଆଇନ୍ଗୁଡ଼ିକ କୃଷକ ବିରୋଧୀ ବୋଲି ଶ୍ରୀ ଗାନ୍ଧି ଦୋଷାରୋପ କରିଛନ୍ତି ସେ କହିଛନ୍ତି ଲକ୍ଡାଉନ୍ ସମୟରେ କାମଧନ୍ଦା ହରାଇଥିବା ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ନୀତିଶ କୁମାର ସରକାର କୌଣସି ସୁବିଧା କରି ନାହାନ୍ତି

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ସଫଳତା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱର୍ପ ଇ ସଞ୍ଜିବନୀ ଲୋକମାନଙ୍କ ଉପଯୋଗୀ ତଥା ସହଜରେ ଚିକିତ୍ସା ସହାୟତା ଯୋଗାଇ ପାର୍ଚ୍ଛି ବିଶେଷ କରି କୋବିଡ୍ ସମୟରେ ଲୋକମାନଙ୍କୁ ଏହା ମାଧ୍ୟମରେ ସହଜରେ ଚିକିତ୍ସା ସେବା ମିଳିପାରୁଛି

ମନ୍ତ୍ରଣାଳୟ କହିଛି ରାଜ୍ୟ ସରକାରମାନେ ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳକୁ ଇ ସଞ୍ଜିବନୀ ମାଧ୍ୟମରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ତୁଳନାରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବାରଗୁଣା ଅଧିକ ରହିଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକମାନେ ଆରୋଗ୍ୟଲାଭ କରିବା ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କମିବାରେ ଲାଗିଛି ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶ ବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ନତି କୋବିଡ ମୁକାବିଲା ପାଇଁ କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣିତ ନିୟମଗୁଡ଼ିକର ସଠିକ୍ ଭାବେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଏୟାର୍ ବବଲ ବ୍ୟବସ୍ଥା ଅଧୀନରେ ଢାକାରୁ ଦୁଇଟି ବିମାନ ଭାରତ ଆସିଛି ଢାକାର ହଜରତ ଶାହା ଜଲାଲ ବିମାନ ବନ୍ଦରରୁ ଏହି ବିମାନସେବାକୁ ବାଙ୍ଗଲାଦେଶରେ ଭାରତର ହାଇକମିଶନର୍ ବିକ୍ରମ ଦୋରାଇସ୍ୱାମୀ ଓ ବାଙ୍ଗଲାଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଚେୟାରମ୍ୟାନ୍ ଭାଇସ୍ ମାର୍ସାଲ୍ ମଫିଦୁର ରେହେମାନ୍ ଶୁଭାରୟ କରିଛନ୍ତି ସେହି ଦୁଇଟିଯାକ ବିମାନ କୋଲକାତା ଓ ଚେନ୍ନାଇରେ ଆସି ପହଞ୍ଚିଛି ଏହି ବିମାନ ଚଳାଚଳ ଦୁଇ ଦେଶର ବିମାନ ଯାତ୍ରୀମାନଙ୍କ ପାଇଁ ଆସ୍ପସ୍ତି ଆଣିଦେଇଛି

ଏହି ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି

ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନେଇଥିବା ବେଳେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ ଓ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ନେଇଥିଲେ

ଭାରତ ଓ ଏହାର ପଡ଼ୋଶୀ ଦେଶଗୁଡ଼ିକ ସମେତ ବିକାଶମୁଖୀ ଦେଶଗୁଡ଼ିକରେ ଦକ୍ଷତାବୃଦ୍ଧି ପାଇଁ ମିଳିତ ସହଯୋଗର ବିଭିନ୍ନ ଉପାୟ ଖୋକି ବାହାର କରିବା ପାଇଁ କଥାବାର୍ତ୍ତାରେ ଆଲୋଚନା ହୋଇଥିଲା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ବିବୃତ୍ତିରେ କହିଥିଲେ ଭାରତର ପଡ଼ୋଶୀ ଦେଶଗୁଡ଼ିକର ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସୀମାପାର ସନ୍ତ୍ରାସବାଦକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଭାରତ ତାର ଆଭିମୁଖ୍ୟ ବିଷୟରେ ସ୍ୱଷ୍ଟ ଭାବେ ଜଣାଇଛି କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ମଧ୍ୟ ଆଲୋକପାତ କରାଯାଇଥିବାର ସେ ଜଣାଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଆମେରିକା ସର୍ବଦା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ କହିଛନ୍ତି ଉଭୟ ଭାରତ ଓ ଆମେରିକାର ମୂଲ୍ୟବୋଧ ଓ ସମାନ ସ୍ୱାର୍ଥ ଦୃଷ୍ଟିରୁ ଭାରତ ସର୍ବଦା ଆମେରିକା ସହ କାନ୍ଧକୁ କାନ୍ଧ ମିଳାଇ ଏକ ମୁକ୍ତ ଓ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୃଷ୍ଟି ଦିଗରେ କାର୍ଯ୍ୟକରି ଆସୁଛି ସେ କହିଛନ୍ତି ସମଗ୍ର ବିଶ୍ୱ କୋବିଡ୍ ଭଳି ଏକ ସଂକ୍ରମଣର ମୁକାବିଲା କରୁଥିବାରୁ ଭାରତ ଆମେରିକା ମଧ୍ୟରେ ଭାଗିଦାରୀ ସମ୍ପର୍କ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି